ଉଦ୍ଘାଟନୀ ଉହବରେ ସମ୍ୟଲପୁରୀ ଶାତୀ ପିକ୍ଷିଥିବା ରୋବର୍ଟ ମୁଖ୍ୟ ଆକର୍ଷଣ ସାଜିଛି

ଏହି ବୈଠକରେ ହାଇକୋର୍ଟ ବାର ଆସୋସିଏସନ ସଭାପତିଙ୍କ ସମେତ ଅନ୍ୟାନ୍ୟ କର୍ମକର୍ଭା ଉପସ୍ଥିତ ଅଛନ୍ତି

ଖବର ଲେଖାହେବା ବେଳକୁ ଏହି ବୈଠକ ଜାରି ରହିଥିବା ଆମ ସମ୍ୟାଦଦାତା ଜଣାଇଛନ୍ତି

ଶ୍ରୀମତୀ ମଲ୍ଲିକଙ୍କୁ ବିଜେଡିର ଅନ୍ୟତମ ଉପସଭାନେତ୍ରୀ ଏବଂ ମହିଳା ବିଜୁ ଜନତା ଦଳର ଉପଦେଷା ଭାବେ ନିଯୁକ୍ତି ଦିଆଯାଇଛି ଏହା ବ୍ୟତୀତ ଶ୍ରୀମତି ବକ୍ୱିପାତ୍ରଙ୍କୁ ମହିଳା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି ସୁଲୋଚନା ଦାସ ଶ୍ୱେତାସିଗ୍ଗା ମିଶ୍ର ଗୀତାରାଶୀ ବସ୍ତିଆଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀଭାବେ ନିଯୁକ୍ତି ଦିଆଯାଇଥିବାବେଳ ସୁଲୋତା ଦେଓଙ୍କୁ ସାଧାରଣ ସମ୍ପାଦକ ଓ ଏଲିନା ଦାସଙ୍କୁ ସମ୍ମାଦକଭାବେ ନିଯୁକ୍ତି ଦିଆଯାଇଛି ସେହିପରି ଜ୍ୟୋତି ପାଶିଗ୍ରାହୀ ଓ କସ୍ତୁରୀ ମହାପାତ୍ରଙ୍କୁ ସହ ଉପଦେଷାଭାବେ ନିଯୁକ୍ତି ଦିଆଯାଇଛି

ହାତୀଙ୍ଙ ସୁରକ୍ଷିତ ଚଳପ୍ରଚଳ ଲାଗି ସ୍ୱତନ୍ତ ପଦକ୍ଷେପ ନେଇଛି ଶକ୍ତି ବିଭାଗ ଏଶିକି ହାତୀର ଗତିବିଧି ଉପରେ ଜଣେ ସ୍ୱତନ୍ତ ଅଧିକାରୀଙ୍କୁ ନିଯୁକ୍ତି କରାଯିବ ବୋଲି ରାଜ୍ୟ ଶକ୍ତିମନ୍ତୀ ସୁଶାନ୍ତ ସିଂହ ସୂଚନା ଦେଇଛନ୍ତି

ଏଥିପାଇଁ ଉଭୟ ଶକ୍ତି ଓ ଜଙାଲ ବିଭାଗକୁ ଦାୟୀ କରାଯାଇଥିଲା

ମାତ୍ର ଦୀର୍ଘଦିନ ହେବ ତାର ଗ୍ରଡିକ ଓହଳି ପଡିଥିଲା ଏହି ଘଟଣା ପରେ ଶକ୍ତି ବିଭାଗ ଏଭଳି ପଦକ୍ଷେପ ଗ୍ରହଣ କରିଛି

ସେମାନଙ୍କ ନିକଟରୁ ଅସ୍ଚଶସ୍ଚ ଅନ୍ୟାନ୍ୟ ଆପଉିଜନକ ସାମଗ୍ରୀ ଜବତ କରାଯାଇଛି ଗିରଫ ସମସ୍ତ ଅଭିଯ୍ବକ୍ତମାନଙ୍କ ଘର କେନ୍ଦ୍ରାପଡା ଜଗତସିଂହପୁର ଖୋର୍ବ୍ଧା ଓ କଟକ କିଲ୍ଲାରେ ବୋଲି ଜଣାପଡିଛି